ତେବେ ଆଜିର ଏହି ନିଷ୍ବଭିକ୍ ଗୃହର ପରମ୍ପରା ଭାବେ ଗ୍ରହଣ କରାଯିବ ନାହିଁ ବୋଲି ବାଚ ନାରାୟଶ ପାତ୍ର ସ୍ୱଷ୍ଟ କରିଛନ୍ତି

ଏହାପରେ ଗୃହରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା

ଜାତୀୟ ମାନବାଧିକାର କମିଶନଙ୍ଙ ନିୟମାବଳୀ ଅନୁଯାୟୀ ମାମଲାର ତଦନ୍ତ କରାଯାଉଛି ବୋଲି ଉଭୟ ରେଞ୍ର ବରିଷ୍ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି

ସେ ଜିଲ୍ଲାଗୁଡ଼କ ହେଲା କଟକ ଅନୁଗୁଳ ଡ଼େଙ୍କାନାଳ ମୟୁରଭଞ୍ଞ କେନ୍ଦୁଝର ବାଲେଶ୍ୱର ଓ କକ୍ଷମାଳ